ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ର୍ୟାଲି ଓ ରୋହ୍ ଶୋ' ମାନ କର୍ତ୍ଥନ୍ତି

ସନ୍ତାସବାଦର ଦୃଢ଼ ମୁକାବିଲା କରିବା ପାଇଁ ତାଙ୍କ ପାର୍ଟିର ସଂକଳ୍ପବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳର ସନ୍ତାସବାଦକୁ ସାମନା କରିବା ପାଇଁ କୌଣସି ନୀତି ନାହିଁ ବୋଲି ଦୋଷାରୋପ କରିଛନ୍ତି ଉଉରପ୍ରଦେଶର ବାନ୍ଦାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ତାଙ୍କ ସରକାର ଆରମ୍ଭ କରିଥିବା କଲ୍ୟାଣ ମୂଳକ ଯୋଜନାଗୁଡ଼ିକ ବିଷୟରେ ସମାଜବାଦୀ ପାର୍ଟି ଓ ବିଏସ୍ପି ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ପ୍ରସ୍ତାବିତ ଏକ୍କପ୍ରେସ୍ ଡ୍ୱେ ଓ ପ୍ରତିରକ୍ଷା କରିଡ଼ର ବୁନ୍ଦେଲଖଣ୍ଡ ଅଞ୍ଚଳର ଲୋକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଉଉରପ୍ରଦେଶରୁ ଏକ କୋଟିରୁ ଅଧିକ କୃଷକ ଏହି ଯୋଜନାରୁ ଉପକୃତ ହୋଇସାରିଛନ୍ତି ଓ ସେମାନଙ୍କର ପ୍ରଥମ କିଓ୍ଡିର ଅର୍ଥ ସେମାନଙ୍କର ବ୍ୟାଙ୍କ୍ କମାଖାତାରେ ପହଞ୍ଚି ସାରିଛି ପୂର୍ବର୍ତ୍ତ ବିହାରର ଦରଭଙ୍ଗାଠାରେ ଏକ ସଭାରେ ଉଦ୍ବୋଧନ ଦେଇ ଅଳ୍ପ କିଛି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଦଳଗୁଡ଼ିକର ନେତାମାନେ ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଥିବାର କହି ସେ ସେମାନଙ୍କୁ ପରିହାସ କରିଛନ୍ତି

ଅମିତ ଶାହା ଔରୟା ବିଜେପି ସଭାପତି ଅମିତ ଶାହା କହିଛନ୍ତି ତାଙ୍କ ପାର୍ଟି ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁନାହିଁ ଉତ୍ତରପ୍ରଦେଶର ଔରୟାଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଜେପି ପାଇଁ ଦେଶର ସୁରକ୍ଷା ସବ୍ରୂଠ ପ୍ରଥମ ମୋଦି ସରକାରଙ୍କ ଅମଳରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି ବୋଲି ସେ କହିଛନ୍ତି କଂଗ୍ରେସ ପିଏମ୍ କଂଗ୍ରେସ କହିଛି ବାରାଣସୀର ଲୋକମାନଙ୍କର ସେବା କରିବା ଓ ଗଙ୍ଗାନଦୀକୁ ପ୍ରଦୃଷଣ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଥିଲେ ସେଥିରେ ସେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି

ଆମେଠି ଓ ରାୟବରେଲି ବିଷୟରେ ବିଜେପି ଅପର୍ଯ୍ୟାପ୍ତ ଅପପ୍ରଚାର ଚଳାଇଛି ବାରାଣସୀରେ ଗୋଟିଏ ହେଲେ ବି କାରଖାନା ସ୍ଥାପନ କରାଯାଇ ନାହିଁ ବୋଲି ସେ କହିଛନ୍ତି ରାହୁଲ ଗାନ୍ଧି ଆକ୍ମେର ର୍ୟାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ସର୍ବନିମୁ ନିିି୍ଣିତ ଆୟ ଯୋଜନା 'ନ୍ୟାୟ' ବିଷୟରେ କଂଗ୍ରେସ ପାର୍ଟି ବଡ଼ବଡ଼ ଅର୍ଥନୀତିଜ୍ଞମାନଙ୍କ ସହ ବ୍ୟାପକ ଆଲୋଚନା ଓ ବିଚାରବିମର୍ଷ କରିଛି ଆଜମେରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ବିମୁଦ୍ରିକରଣ ଓ ଜିଏସ୍ଟି ଗରିବ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କଠାରୁ ସେମାନଙ୍କର ଅର୍ଥ ଆତ୍କସାତ କରିବାର କେବଳ ମାଧ୍ୟମ ଥିଲା ସେ କହିଛନ୍ତି ନ୍ୟାୟ ଯୋଜନା ସେହି ଲୋକମାନଙ୍କୁ ସାହାଯ୍ୟ କରିବ ଶ୍ରୀ ଗାନ୍ଧି କହିଛନ୍ତି ନ୍ୟାୟ ଯୋଜନା ମାଧ୍ୟମରେ ସେମାନଙ୍କର ଜମାଖାତାରେ ଯେଉଁ ଅର୍ଥ ପହଞ୍ଚିବ ତାହା ଅର୍ଥନୀତିକୁ ଆଗକୁ ଅଗ୍ରସର କରାଇବ ଓ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଫଳରେ ଅର୍ଥନୀତି ଅଭିବୃଦ୍ଧି ପଥରେ ଆଗେଇ ଚାଲିବ ସେ କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଆସେ ତାହେଲେ ବର୍ଷେ ଭିତରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକର ପୂରଣ କରାଯିବ ମାୟାବତୀ ୟୁପି ବିଏସ୍ପି ମୁଖ୍ୟ ମାୟାବତୀ କେନ୍ଦ୍ରର ବିଜେପି ସରକାର ନିଜର ପ୍ରତିଶ୍ରତିଗୁଡ଼ିକର ପୂରଣ ନକରିଥିବାରୁ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ମାୟାବତୀ କହିଛନ୍ତି ବିଜେପି ଗରିବ ଦଳୀତ ଅବହେଳିତ ଯୁବକ ଓ କୃଷକମାନଙ୍କୁ କେବଳ ମିଠା କଥା କହୁଛି କଂଗ୍ରେସର ସମାଲୋଚନା କରି ସେ କହିଛନ୍ତି କଂଗ୍ରେସ ପାର୍ଟି କ୍ଷମତାରେ ଥିବା ବେଳେ ଡକୁର ବିଆର୍ ଆମ୍ଭେଦକରଙ୍କୁ ଭାରତରତ୍ନରେ ଭୂଷିତ କରିନଥିଲା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ତାଙ୍କ ଶାସନ କାଳରେ ଉଉରପ୍ରଦେଶରେ ହୋଇଥିବା ବିକାଶମୂଳକ ଯୋଜନାଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଅଜିତ ସିଂହ କହିଛନ୍ତି କେନ୍ଦ୍ର ସରକାରରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଯୁବକ ଯୁବତୀମାନେ ବେକାର ଅଛନ୍ତି ଓ କେନ୍ଦ୍ର ସରକାରଙ୍କର ଏଥିପ୍ରତି ଚିନ୍ତା ନାହିଁ ଦିଲ୍ଲୀ ନୋମିନେସନ୍ ଦିଲ୍ଲୀରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଆସନ୍ତାକାଲି ରହିଛି

ସେଠାରେ ବିଜେପି କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟିର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି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

ଜଷ୍ଟିସ୍ ପଟ୍ଟନାୟକଙ୍କୁ ତଦନ୍ତରେ ସାହାଯ୍ୟ କରିବା ପାଇଁ ସୁପ୍ରିମ୍କୋର୍ଟ ସିବିଆଇ ଓ ଆଇବି କୁ ନିର୍ଦ୍ଦେଶ ଦେଇଛନ୍ତି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 କ୍ରମାଗତ ଭାବେ ନ୍ୟାୟପାଳିକା ଉପରେ ଏଭଳି କୁଠାରଘାତ ହେଉଥିବାରୁ ସୁପ୍ରିମ୍କୋର୍ଟ ଗତକାଲି କ୍ଷୋଭ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଅଶାଯାଇ ତାଙ୍କୁ ବଦନାମ କରାଯିବାକୁ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିବାର ଜଣେ ଓକିଲ ଦାବି କରିବାର୍ତ୍ କୋର୍ଟ୍ ଏହି ମନ୍ତବ୍ୟ ଦେଇଥିଲେ ସୀତାରମଣ କନ୍ଫରେନ୍ନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଶେଷ ହୋଇଥିବା ଦ୍ୱି ବାର୍ଷିକ ନୌବାହିନୀ କମାଣ୍ଡର ସମ୍ମିଳନୀରେ ଯୁଦ୍ଧ ପ୍ରସ୍ତୁତି ଆଧୁନିକିକରଣର ଧାରା ଓ ଅସ୍ତଶସ୍ତ ସଂଗ୍ରହ ତଥା ମୌଳିକ ଡାଞ୍ଚା ନିର୍ମାଣ ଅଗ୍ରଗତିର ସମିକ୍ଷା କରିଛନ୍ତି ତିନି ଦିନିଆ ସମ୍ମିଳନୀ ସମୟରେ ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଉପସ୍ଥିତ ସମ୍ବଳର ସର୍ବାଧିକ ଉପଯୋଗ କରିବାକୁ ସେ ନୌବାହିନୀ କମାଶ୍ଡରମାନଙ୍କୁ ନିବେଦନ କରିଛନ୍ତି ନୌବାହିନୀର କାର୍ଯ୍ୟ ଦକ୍ଷତା ଏବଂ ଭାରତର ସୁରକ୍ଷାରେ ନୌବାହିନୀର ଭୂମିକାକୁ ସେ ପ୍ରଶଂସା କରିଛନ୍ତି ସମ୍ମିଳନୀ ସମୟରେ ନୌବାହିନୀ ମୁଖ୍ୟ ଆଡମିରାଲ୍ ସୁନୀଲ ଲାମ୍ବା କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେଇଥିଲେ କିମ୍ ପୁତିନ୍ ମିଟ୍ ରୁଷ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ ଓ ଉତ୍ତରକୋରିଆ ନେତା କିମ୍ କୋଙ୍ଗ ଉନ୍ ପରସ୍କର ମଧ୍ୟରେ ଘନିଷ୍ଠ ସହଯୋଗ ସ୍ଥାପନ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି

ଆମେରିକା ସହ ପରମାଣ୍ର କଥାବାର୍ତ୍ତାରେ ଅଚଳାବସ୍ଥା ସୃଷ୍ଟି ହେବା ପରେ କିମ୍ ରୁଷର ସହଯୋଗ ଲୋଡ଼ିଛନ୍ତି ଗତ ଫେବୃୟାରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଓ କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ କଥାବାର୍ତ୍ତା ବିଫଳ ହୋଇଥିଲା କୋରିଆ ଉପଦ୍ୱୀପରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମରେ ସହଯୋଗ କରିବାକୁ ରାଷ୍ଟ୍ରପତି ପ୍ରତିନ୍ କିମ୍ କଙ୍ଗ୍ ଉନ୍ଙ୍କୁ ଅନୁରୋଧ କରି ତାଙ୍କ ସହ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ଶ୍ରୀ ପୁତିନ୍ କହିଛନ୍ତି ବର୍ତ୍ତମାନ ସମୟରେ ଉତ୍ତର କୋରିଆକୁ ପରମାଣୁ ଅସ୍ତ ମୁକ୍ତ କରିବା ସଂକ୍ରାନ୍ତ ଷଡ଼ରାଷ୍ଟ୍ରୀୟ କଥାବାର୍ତ୍ତା ଆରନ୍ଭ ପାଇଁ ସେ ନିଣ୍ଚିତ ନୁହଁନ୍ତି ତେବେ ଏଭଳି ଏକ କଥାବାର୍ତ୍ତା ଉତ୍ତର କୋରିଆକୁ ଆନ୍ତର୍ଜାତିକ ସ୍ତରର୍ ସ୍ୱରକ୍ଷା ଯୋଗାଇ ପାରିବ ବୋଲି ସେ କହିଛନ୍ତି ଦୂଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ପ୍ରତିନ୍ ଏହା କହିଛନ୍ତି

ସେହି କଥାବାର୍ତ୍ତାରେ ଚୀନ୍ ଜାପାନ୍ ରୁଷ ଆମେରିକା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଭାଗ ନେଇଥିଲେ

ବକ୍ସିଂ ଏସିଆନ୍ ବ୍ୟାଙ୍ଗ୍କକ୍ରେ ଚାଲିଥିବା ଏସିୟ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ରେ ଭାରତର କବିନ୍ଦର ସିଂ ବିଷ୍ ଓ ଆଉ ତିନି ଜଣ ଭାରତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ଫାଇନାଲ୍କୁ ଉଠିଛନ୍ତି ଦୀପକ ସିଂହ ଓ ଆଶିଶ କୁମାର କବିନ୍ଦର ସିଂଙ୍କ ସହିତ ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ପୂଜାରାଣୀ ମହିଳା ବିଭାଗରେ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି